କାଉଣ୍ଟିଂ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟ୍ଗଣତି କାରି ରହିଛି ଆମ୍ ଆଦ୍ମୀ ପାର୍ଟି ପୁନର୍ବାର କ୍ଷମତାକୁ ଫେରିବାର ସମ୍ଭାବନା ଉଜ୍ଜଳ ହୋଇଛି

ଏଥର ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଆମ୍ଆଦ୍ମୀ ପାର୍ଟି ଓ ବିଜେପି ମଧ୍ୟରେ ହୋଇଥିଲା ଗତ ଶନିବାର ଦିନ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଥିଲା

ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ରେ ହୋଇଥିବା ମତଦାନ ଗୁଡ଼ିକର ପ୍ରଥମେ ଗଣତି କରାଯାଇଥିଲା ପ୍ରତ୍ୟେକ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ରେ ଏକ ବ୍ୟାଲଟ ୟୁନିଟ୍ ଏକ କଣ୍ଟ୍ରୋଲ ୟୁନିଟ୍ ଓ ଏକ ଭିଭିପାଟ୍ ଲଗାଯାଇଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଭାରତ ଓ ଆମେରିକା ମଧ୍ୟରେ ଭାଗିଦାରୀ ସମ୍ପର୍କ ପାରସ୍କରିକ ବିଶ୍ୱାସ ମୂଲ୍ୟବୋଧ ବୁଝାମଣା ଓ ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଉପରେ ପର୍ଯ୍ୟବେସିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିପାରିଛି ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ପ୍ରତିରକ୍ଷା ସନ୍ତାସବାଦର ଦମନ ଓ ଶକ୍ତି କ୍ଷେତ୍ର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଉଚ୍ଚଶିଖରକୁ ଛୁଇଁଛି ଶ୍ରୀ ଟ୍ରମ୍ପଙ୍କର ଏହି ଗସ୍ତ ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କରେ ଗଢ଼ିଥିବା ଅଗ୍ରଗତିର ସମୀକ୍ଷା କରିବା ସହ ଭାଗିଦାରୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ

ବିଜେପି ହ୍ୱିପ୍ ପାର୍ଲାମେଣ୍ଟର ଉଭୟ ସଭାରେ ଆଜି ଉପସ୍ଥିତ ରହିବାପାଇଁ ବିଜେପି ଏହାର ସଦସ୍ୟମାନଙ୍କ ଉପରେ ହି୍ୱପ୍ କାରି କରିଛି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

ଗତବର୍ଷ ସେପ୍ଟେମ୍ୟର ଶେଷ ସପ୍ତାହରେ ବର୍ଷାଯୋଗୁଁ ପାଟ୍ନା ସହର ଜଳବନ୍ଦୀହେବା କାରଣରୁ ଏମାନଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବହିଷ୍କାର କରାଯାଇଥିବା ଅଧିକାରୀମାନଙ୍କ ମଧ୍ୟରେ ପାଟନା ମହାନଗର ନିଗମରେ କାର୍ଯ୍ୟ କରୁଥିବା ଭାରତୀୟ ରାଜସ୍ୱ ସେବା ଅଧିକାରୀ ଅନୁପମ କୁମାର ସୁମନ ଏବଂ ବିହାର ସହରାଞ୍ଚଳ ଭିଭିଭିମି ଉନ୍ନୟନ ନିଗମର ତତ୍କାଳିନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏସ୍ ଅଫିସର ଅମରେନ୍ଦ୍ର ପ୍ରତାପ ସିଂହ ପ୍ରମୁଖ ଅନ୍ତର୍ଭୁକ୍ତ

ରାଜ୍ୟ ସରକାର ଏହି ବହିଷ୍କୃତ ଅଧିକାରୀମାନଙ୍କ ବିରୁଦ୍ଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ଉନ୍ନୟନ କମିଶନର ଅରୁଣ କୁମାର ସିଂହଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟିର ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

ଏହି ବିଲ୍ ଲୋକସଭା ଓ୍ୱେବ୍ସାଇଟ୍ରେ ଅପ୍ଲୋଡ କରାଯାଇଛି

ଏହି ଦଳ କରୋନା ଭୂତାଣୁ ସଂକ୍ରମଣ ଉପରେ ତଦନ୍ତ କରିବେ ଏ ବିଷୟ ନିଶ୍ଚିତ କରି ଡବ୍ଲ୍ୟଏଚ୍ଓ ମୁଖ୍ୟ ଟେଡ୍ରୋସ୍ ଅଧନମ୍ ଘେବ୍ରେୟେସସ୍ କହିଛନ୍ତି ଡକ୍ଟର ବ୍ରୁସ୍ ଐଲ୍ୱାର୍ଡ ଏହି ବିଶେଷଜ୍ଞ ଦଳର ନେତୃତ୍ୱ ନେଉଛନ୍ତି

ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ ଭୂତାଣୁ ସଂକ୍ରମଣ ପରଠାରୁ ପ୍ରଥମ ଥର ପାଇଁ ଗତକାଲି ଟେଲିଭିଜନରେ ଦେଖିବାକୁ ମିଳିଥିଲେ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ନିୟୋଜିତ କର୍ମୀମାନଙ୍କର କାର୍ଯ୍ୟଶୈଳୀକୁ ସେ ଦେଖିଥିଲେ ଓ କିଛି ସ୍ଥାନୀୟ ହସ୍କିଟାଲକୁ ଯାଇ ଚିକିହିତ ହେଉଥିବା ଲୋକମାନଙ୍କ ଦେଖିଥିଲେ ଆସାମ ବେଡୋଲ୍ୟାଣ୍ଟ ଡେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଉଲ୍ଫା ସ୍ୱାଧୀନ ଗୋଷ୍ଠୀର ମୁଖ୍ୟ ପରେଶ ବରୁଆଙ୍କୁ ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା କରିବାପାଇଁ ଆମନ୍ତ୍ରଣ କରିଛନ୍ତି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 ଗତକାଲି କୋକ୍ରାଝରଠାରେ ବୋଡୋଲ୍ୟାଣ୍ଡ ଦିବସ ପାଳନ ଅବସରରେ ଶ୍ରୀ ସୋନୋୱାଲ୍ କହିଛନ୍ତି ତାଙ୍କ ସରକାର କ୍ଷମତାକୁ ଆସିବା ପରେ ଆସାମକୁ ବିଦ୍ରୋହୀମୁକ୍ତ କରିବାକୁ ପଦକ୍ଷେପ ନେବେ ବୋଲି ଲକ୍ଷ୍ୟଧାର୍ଯ୍ୟ କରିଥିଲେ ୟୁଏସ୍ ଇଣ୍ଡିଆ ଭାରତକୁ ସମନ୍ୱିତ ବିମାନ ପ୍ରତିରକ୍ଷା ବ୍ୟବସ୍ଥା ବା ଆଇଏଡିଡବ୍ଲ୍ୟୁଏସ୍ ବିକ୍ରୟ କରିବା ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଆମେରିକା ଅନୁମୋଦନ କରିଛି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

ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଏହି ଅସ୍ତ ବିକ୍ରି ସଂକ୍ରାନ୍ତ ପ୍ରସ୍ତାବ ସମ୍ପର୍କରେ ଦେଶର କଂଗ୍ରେସରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ଏହି ବ୍ୟବସ୍ଥା ଭାରତୀୟ ବାୟୁସେନାର ଦକ୍ଷତା ବୃଦ୍ଧି କରିବା ସହିତ ଭାରତ ଆମେରିକା ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ଇସ୍ରାଏଲ୍ ଇଣ୍ଡିଆ ଇସ୍ରାଏଲ ଜାତୀୟ ନିରାପତ୍ତା ଉପଦେଷ୍ଟା ମେଇର୍ ବେନ୍ ଶାବାତ୍ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରି ତାଙ୍କ ସହ କଥାବାର୍ତ୍ତା କରିଛନ୍ତି କଥାବାର୍ତ୍ତାରେ ଦୁଇଦେଶ ମଧ୍ୟରେ ସମ୍ପର୍କରେ ଘଟିଥିବା ଉନ୍ନତି ବିଷୟ ସ୍ଥାନ ପାଇଥିଲା ସେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ମଧ୍ୟ ସାକ୍ଷାତ୍ କରିଛନ୍ତି ଭାରତ ଓ ଇସ୍ରାଏଲ ମଧ୍ୟରେ ଘନିଷ୍ଠ ପ୍ରତିରକ୍ଷା ସମ୍ପର୍କ ରହିଛି